ସେହିପରି ଭଞ୍ଞନଗର ଥାନା ଅନ୍ତର୍ଗତ ଚୋପରା ଗାଁରେ ଜଣେ ଯୁବକ ଆହତ ହୋଇଛନ୍ତି

ଅଗ୍ବିଶମ ଗାଡ଼ି ସେଠାରେ ପହଞି ନିଆଁକୁ ଆୟଉ କରିଥିଲେ

ବାଲେଶ୍ୱରର ବିଭିନ୍ନ ସ୍ଚାନରେ ବାଶ ଫୁଟା ସମୟରେ ଅଘଟଶରେ ଆଠ ଜଣ ଅରାହତ ହୋଇଛନ୍ତି

ଏଥିଲାଗି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି